ଏହା କୌଣସି ଗୋଷୀ ଅବା ଧର୍ମ ବିରୁଦ୍ଧରେ ନୁହେଁ କହିଲେ କେନ୍ଦ୍ର ଆଇନ୍ମନ୍ତ୍ରୀ

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦ୍ରାସ୍ ଓ ଜାମ୍ଗୁ କାଶ୍ମୀର ସ୍ଥିତ କାର୍ଗୀଲ୍ ଯୁଦ୍ଧ ସ୍କାରକୀ ପରିଦର୍ଶନ କରିବା ସହିତ ଏହି ଅପରେସନ୍ରେ ଶହୀଦ୍ ହୋଇଥିବା ଭାରତୀୟ ସେନାର ସୈନିକ ଓ ସେନା ଅଧିକାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ ସେହିଭଳି ଆଜି ନ୍ତ୍ରଆଦିଲ୍ଲୀରେ ଆୟୋକିତ ହେବାକୁ ଥିବା କ୍ଷାତୀୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପକ୍ଷରୁ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସେନାଧ୍ୟକ୍ଷ ଜେନେରାଲ୍ ବିପିନ୍ ରାଓ୍ୱତ୍ ଜାତୀୟ ଯୁଦ୍ଧ ସ୍କାରକୀ ନିକଟରେ ଏହି ଅବସରରେ ଶହୀଦ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସେଠାରେ ଏକ ବିଜୟ ଶିଖା ପ୍ରକ୍ୱଳିତ କରିଥିଲେ

ଗତକାଲିଠାରୁ ତିନି ଦିନ ଧରି ଏହି ବିଜୟ ଦିବସର ମୁଖ୍ୟ ସମାରୋହ ପାଳନ କରିବା ଆରମ୍ଭ ହୋଇଛି ନୂଆଦିଲ୍ଲୀ ସ୍ଥିତ ମାନେକ୍ଷ୍ୟା କେନ୍ଦ୍ରରେ ଆୟୋଜିତ ସ୍କୃତି ଉହବରେ ସେନାର ପୂର୍ବତନ ତଥା ବର୍ଭମାନର ବରିଷ ଅଧିକାରୀମାନେ ଯୋଗ ଦେଇ ଏ ସମ୍ପର୍କୀତ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ଇଣ୍ଟରଭ୍ୟୁ ଜେନେରାଲ୍ ଭାରତ ବିରୁଦ୍ଧରେ ଛାୟାଯୁଦ୍ଧକୁ ସମର୍ଥନ କରିବା ଜାରି ରଖିଲେ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଭାରତର ସେନାଧ୍ୟକ୍ଷ ଜେନେରାଲ୍ ବିପିନ୍ ରାଓ୍ନତ୍ ସତର୍କ କରାଇ ଦେଇଛନ୍ତି ସେ କହିଛନ୍ତି ଯଦି ପାକିସ୍ତାନ ଏଭଳି କାର୍ଯ୍ୟ କ୍ଟାରି ରଖେ ତେବେ ଭାରତ ପକ୍ଷରୁ ପୂର୍ବରୁ କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ବିମାନ ଆକ୍ରମଣର ପୁନରାବୃତ୍ତି କରାଯିବ ଅନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ସମେତ ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ଚାନ ସମ୍ପର୍କରେ ଜାମ୍ମୁ କାଶ୍ମୀରର ଦ୍ରାସଠାରେ ଆକାଶବାଣୀକୁ ନିଜର ପ୍ରତିକ୍ରିୟାରେ ଜେନେରାଲ୍ ରାଓ୍ୱତ୍ ଏହା କହିଛନ୍ତି ସମନ୍ନିତ ଯୁଦ୍ଧ ଗୋଷ୍ଠୀ ଗଠନ ତତ୍ତ୍ୱ ସମ୍ପର୍କୀତ ପ୍ରସ୍ତାବ ସରକାରଙ୍କୁ ନିକଟରେ ଉପସ୍ଥାପନ କରିବାର ସମୟ ଉପନୀତ ହୋଇଛି ବୋଲି ସେ କହିଛନ୍ତି

ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ ଏହାକୁ ବିରୋଧ କରିଥିଲେ ଅନ୍ୟ ପକ୍ଷରେ ବିଜୁ ଜନତା ଦଳ ଏହି ବିଲ୍କୁ ସମର୍ଥନ କରିଛି କିନ୍ତୁ ଏନ୍ଡିଏର ସହଯୋଗୀ ସଂଯୁକ୍ତ ଜନତା ଦଳ ଏହାକୁ ବିରୋଧ କରିଥିଲେ ତେବେ ଏହି ବିଲ୍କୁ ବିରୋଧ କରି ଟିଏମ୍ସି ଡିଏମ୍କେ ବିଏସ୍ପି ଏବଂ ଜେଡିୟୁ କକତ୍ୟାଗ କରିଥିଲେ

ବିରୋଧୀ ଦଳଙ୍କ କକ୍ଷତ୍ୟାଗ ସତ୍ତ୍ୱେ ଗତକାଲି ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହୋଇଛି ପୂର୍ବରୁ ଏହା ଲୋକସଭାରେ ଗୃହୀତ ହୋଇଥିଲା ଏହି ବିଲ୍ରେ କେନ୍ଦ୍ରୀୟ ସୂଚନା କମିଶନ୍ ଓ ରାଜ୍ୟ ସୂଚନା କମିଶନ୍ଗୁଡ଼ିକର ସୂଚନା କମିଶନର୍ମାନଙ୍କ କାର୍ଯ୍ୟକାଳ ବେତନ ଭଉା ଓ ଅନ୍ୟାନ୍ୟ ଚାକିରି ସୁବିଧା ବିଷୟରେ ସରକାର ନିଷ୍କଭି ନେବାକୁ ବ୍ୟବସ୍ଥା ରହିଛି ଏହି ବିଲ୍ ସଂକ୍ରାନ୍ତ ବିତର୍କର ଉତ୍ତର ଦେଇ କେନ୍ଦ୍ର କର୍ମଚାରୀ ସାଧାରଣ ଅଭିଯୋଗ ଓ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ କିତେନ୍ଦ୍ର ସିଂହ କହିଛନ୍ତି ଦେଶର ଆର୍ଟିଆଇ ଆଇନ୍ର ସ୍ୱାୟତ୍ତାକୁ କାଟ୍ଛାଣ୍ଟ କରିବା ପାଇଁ ଏହି ବିଲ୍ ଉଦ୍ଦିଷ୍ଟ ନ୍ରହେଁ କର୍ଣ୍ଣାଟକ କର୍ଣ୍ଣାଟକ ବିଧାନସଭାର ବାଚସ୍କତି କେ ଆର୍ ରମେଶ କୁମାର ଚଳିତ ପଞ୍ଚଦଶ ବିଧାନସଭାର ଅବଶିଷ୍ଟ କାର୍ଯ୍ୟକାଳ ପାଇଁ ତିନି ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି

ସେପର୍ଯ୍ୟନ୍ତ ଏହି ବିଧାୟକମାନେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ବାଚସ୍କତି ସ୍ୱଷ୍ଟ କରିଛନ୍ତି

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲିଧରନ୍ ଗତ ସନ୍ଧ୍ୟାରେ ଟ୍ୱିଟ୍ କରି ଏହି ସ୍ବଚନା ଦେଇଛନ୍ତି ସେ କହିଛନ୍ତି ଏହି ଭାରତୀୟ ନାଗରିକମାନେ ସେଠାରେ ସୁରକ୍ଷିତ ଅଛନ୍ତି ଏହି ଭାରତୀୟ ନାଗରିକମାନଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରିବା ଲାଗି ସରକାର ପ୍ରଚେଷ୍ଟା କାରି ରଖିଛନ୍ତି ସ୍ୱଚନା ଯୋଗ୍ୟ ଆନ୍ତର୍ଜାତିକ ନୌବାଶିଜ୍ୟ ଆଇନ୍ ଉଲ୍ଲ୍ଘନ ଅଭିଯୋଗରେ ଗତ ସପ୍ତାହରେ ଇରାନ୍ ବ୍ରିଟେନ୍ର ଏହି ତୈଳ ଟ୍ୟାଙ୍କ୍ରକୁ ଜବତ କରିଥିଲା ଇଣ୍ଡିଆ ସାଉଦିଆରବ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ସାଉଦିଆରବର ଶକ୍ତି ଶିଳ୍ପ ଓ ଖଣିଜ ସମ୍ପଦ ମନ୍ତ୍ରୀ ଖାଲିଦ୍ ଅଲ୍ ଫଲିହଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ଉଭୟ ଦେଶ ମଧ୍ୟରେ ବିଶେଷ ଭାବେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ପାରସ୍କରିକ ସହଯୋଗ ବୃଦ୍ଧିକୁ ନେଇ ଆଲୋଚନା ହୋଇଛି ଦୁଇ ଦେଶର ମନ୍ତ୍ରୀ ଭାରତ ସାଉଦିଆରବ ମଧ୍ୟରେ ହାଇଡ଼ୋ କାର୍ବନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଦ୍ୱାରା ବର୍ତ୍ତମାନର ରଣନୀତିକ ଭାଗିଦାରୀ ସ୍ତମ୍ଭ ଅଧିକ ସୁଦୂଢ଼ ହୋଇପାରିବ ବୋଲି କହିଛନ୍ତି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଆଲୋଚନା କାଳରେ ମନ୍ତ୍ରୀ ଅଲ୍ ଫଲିହ ଦ୍ୱିପାକ୍ଷିୟ ହାଇଡ୍ରୋ କାର୍ବନ ସହଯୋଗକୁ ଅଧିକ ଉନ୍ନତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏମ୍ଇଏ ଯାଦବ ପାକ୍ ଭାରତ କହିଛି କୁଳଭୂଷଣ ଯାଦବଙ୍କ ପାଖକୁ ଭାରତର କୂଟନୀତିଜ୍ଞମାନଙ୍କୁ ଯିବାକୁ ପାକିସ୍ତାନ ସମ୍ପର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିବ ବୋଲି ଆଶା କରାଯାଉଛି ଶ୍ରୀ ଯାଦବ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ପାକିସ୍ତାନ ଜେଲ୍ରେ ଅଛନ୍ତି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ୱର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଏ ସଂକ୍ରାନ୍ତରେ ଭାରତ ପାକିସ୍ତାନ କର୍ତ୍ତ୍ୱପକ୍ଷଙ୍କ ସହ ଯୋଗାଯୋଗ କରିଆସୁଛି ଗତ ସପ୍ତାହରେ ଦ ହେଗ୍ ସ୍ଥିତ ଆନ୍ତର୍ଜାତିକ ନ୍ୟାୟାଳୟ କୁଳଭୂଷଣ ଯାଦବଙ୍କୁ ଏକ ପାକିସ୍ତାନୀ ସାମରିକ ଅଦାଲତ ଦ୍ୱାରା ଦିଆଯାଇଥିବା ମୃତ୍ୟୁ ଦଶ୍ଚାଦେଶ ଉପରେ ରହିତାଦେଶ କାରି କରିଥିଲେ ଏହାଛଡ଼ା କୁଳଭ୍ ଷଣଙ୍କ ନିକଟକୁ ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ଅଧିକାରୀମାନେ ଯେଭଳି ଯାଇପାରିବେ ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ଅନ୍ୟ ପକ୍ଷରେ ପାକିସ୍ତାନରେ ସନ୍ତାସବାଦୀ ତାଲିମ୍ ଶିବିର ରହିଥିବା ନେଇ ସେ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବକ୍ତବ୍ୟ ପରିପ୍ରେକ୍ଷୀରେ ଶ୍ରୀ କୁମାର କହିଛନ୍ତି ପାକିସ୍ତାନ ମାଟିରେ ଚାଲିଥିବା ସନ୍ତାସବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ଦିଗରେ ଇସଲାମାବାଦ ଦୂଷ୍ଟାନ୍ତ ମୂଳକ ପଦକ୍ଷେପ ନେବାର ସମୟ ଆସିଛି

କିଲ୍ଲାର ଡିଓ ପ୍ରଲିସ୍ ଥାନା ଅନ୍ତର୍ଗତ ସାତନାଦିଆ କଙ୍ଗଲ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଖାନତଲାସୀ ଅଭିଯାନ ଚାଲିଥିଲା ବେଳେ ଏହି ଏନ୍କାଉଣ୍ଟର ହୋଇଛି

ଜାପାନ୍ ଓପନ୍ ପିଭି ସିନ୍ଧୁ ଓ ବି ସାଇ ପ୍ରଣୀତ୍ କାପାନ୍ ଓପନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି କିନ୍ତୁ ଏଚ୍ଏସ୍ ପ୍ରଣୟ ପ୍ରତିଯୋଗୀତାରୁ ବାଦ୍ ପଡ଼ିଛନ୍ତି